ରାଷ୍ଟ୍ରପତି ପୁତିନ ଚତୁର୍ଥଥର ପାଇଁ ନିର୍ବାଚିତ ହେବେ ବୋଲି ଆଶା ରଖିଛନ୍ତି

ସୂତ୍ରରୁ ଜଣାପଡିଛି ଯେ ଏକ ମୋର୍ଟାର ସେଲ ଦେବତା ଗାଁର ଏକ ଘର ଉପରେ ପଡ଼ିବା ଫଳରେ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି ଦୁଇଜଣ ବାଳିକା ଗୁରୁତର ଆହତ ହୋଇଛନ୍ତି ଭାରତୀୟ ଯବାନ ଏହାର ପାଲଟା ଜବାବ ଦେଇଥିବା ସୂଚନା ମିଳିଛି ଆହତଙ୍କୁ ଜାମ୍ମୁର ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ପିଏମ୍ ଉଗାଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିକାଶକୁ ଅଗ୍ରାଧିକାର ଦେଇ ତାଙ୍କ ସରକାର ଗରିବ ଓ ନିମ୍ନ ମଧ୍ୟବତ୍ତି ଶ୍ରେଣୀର ଲୋକଙ୍କ ଜୀବନକୁ ସରଳ ତଥା ସୁନ୍ଦର କରିବାପାଇଁ ଉଦ୍ୟମ କରୁଛନ୍ତି ଆନ୍ଧ୍ରପ୍ରଦେଶର ଶ୍ରୀଶୈଳମ୍ଠାରେ ଉଗାଦି ଉପଲକ୍ଷେ ଆୟୋଜିତ ଉସବରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଗଣ ଆନ୍ଦୋଳନର ଶକ୍ତି ବୁଝନ୍ତି ଏବଂ ଏହା ଉପରେ ଗୁରୁତ୍ୱ ମଧ୍ୟ ପ୍ରଦାନ କରନ୍ତି ଜନ ସହଯୋଗ ଯୋଗୁଁ ସ୍ୱଚ୍ଚ ଭାରତ କାର୍ଯ୍ୟକ୍ରମରେ ଦେଶରେ ପରିଚ୍ଛନ୍ୱତା କାର୍ଯ୍ୟ ଦ୍ୱିଗୁଣିତ ହୋଇପାରିଛି ବୋଲି ସେ କହିଚ୍ଛନ୍ତି

ସେହିଭଳି ଦେଶର ସଡ଼କ ଓ ରେଳପଥ ନିର୍ମାଣ ଏବଂ ରେଳପଥ ବିଦ୍ୟୁତ୍କରଣ କାର୍ଯ୍ୟ ଏହି ସମୟ ମଧ୍ୟରେ ଦ୍ୱିଗୁଣିତ ହୋଇଛି

କେନ୍ଦ୍ର ସରକାର ଏକ ସୁସ୍ଥ ତଥା ସମୃଦ୍ଧ ରାଷ୍ଟ୍ରଗଠନ ପାଇଁ ପ୍ରଚେଷ୍ଟା ଜାରୀ ରଖିଛନ୍ତି ତେବେ ଏ କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗ ନିତାନ୍ତ କରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଇଣ୍ଡିଆ ପାକ୍ ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତର ଅଧିକାରୀମାନଙ୍କୁ ହଇରାଣ ହରକତ କରାଯାଉଥିବା ଘଟଣାର ତଦନ୍ତ କରିବାପାଇଁ ଭାରତ ପାକିସ୍ତାନକୁ କହିଛି ଏହି ମର୍ମରେ ଇସ୍ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଦପ୍ତରରୁ ଏକ ଚିଠି ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟକୁ ପଠାଯାଇଛି ଏଥିରେ ଭାରତୀୟ ଦୂତାବାସ କର୍ମଚାରୀମାନଙ୍କୁ ହଇରାଣ ହରକତ କରାଯାଉଥିବାରୁ ଭାରତ ତାହାର ପ୍ରତିବାଦ କରିଛି

ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି

ଫଳରେ ବଗ୍ମତୀ ନଦୀର ଏକ ସେତୁ ଉପରୁ ବସ୍ଟି ସିଧା ନଈକୁ ଖସିପଡ଼ିଥିଲା ବସ୍ଟି ମୁଜାଫର୍ପୁରରୁ ରୁନି ସୟିଦ୍ପୁରକୁ ଯାଉଥିଲା

ଏହାଛଡ଼ା ଆହତମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରାଚୀନ ଭାରତର ଚାରିଧାମ ପ୍ରତିଷ୍ଠା ସମୟରେ ସଂସ୍କୃତ ଭାଷା ଦ୍ୱାରା ଦେଶର ଏକତା ରକ୍ଷା କରାଯାଇଥିଲା ବୋଲି କହିଚ୍ଚନ୍ତି ଆଜି ପୁରୀଠାରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ କହିଛନ୍ତି ଯେ ସଂସ୍କୃତ କେବଳ ସାହିତ୍ୟର ଭାଷା ନୁହେଁ ଏହା ବିଜ୍ଞାନର ମଧ୍ୟ ଭାଷା ଆର୍ଯ୍ୟଭଟ୍ଟ ବରାହମିହିର ଚରକ ସୁଶୃତ ଭାସ୍କର ଆଦି ଆମ ଦେଶର ଅନେକ ବୈଜ୍ଞାନିକ ସେମାନଙ୍କ ଗ୍ରନ୍ଥ ସଂସ୍କୃତରେ ରଚନା କରିଥିଲେ ଏହି ସଂସ୍ଥାନରେ ସଂସ୍କୃତ ସହିତ ଇଂରାଜୀ ହିନ୍ଦୀ ଓଡ଼ିଆ କମ୍ପ୍ୟୁଟର ଜ୍ଞାନ ଆଦିର ସମାହାର ଥିବାରୁ ବର୍ତ୍ତମାନର ପରିବର୍ତ୍ତ ପରିସ୍ଥିତିରେ ଛାତ୍ରମାନଙ୍କୁ ପ୍ରୟୋଗ କ୍ଷେତ୍ରରେ ଉପଯୋଗୀ କରିବ ବୋଲି ଶ୍ରୀ କୋବିନ୍ଦ କହିଚ୍ଛନ୍ତି ପୁରୀର ଜଗନ୍ନାଥ ମନ୍ଦିର ଓ ରଥଯାତ୍ରା ସମାନତା ଶାନ୍ତି ପ୍ରଗତି ଏବଂ ବିଶ୍ୱ ବନ୍ଧୁତ୍ୱଭାବକୁ ସୂଚୀତ କରେ ଏଠାରେ ଶ୍ରମର ମହତ୍ତ୍ୱ ଓ ସ୍ୱଚ୍ଛତାର ମାହମ୍ୟ ରହିଥିବାରୁ ଗଜପତି ମହାରାଜ ନିଜ ହାତରେ ରଥ ସଫା କରନ୍ତି ବୋଲି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ପୁରୀ ଜ୍ଞାନବିଜ୍ଞାନ ସହ ଯୋଡ଼ି ହୋଇଥିବାରୁ ଏହାକୁ ବିଦ୍ୟାନଗରୀ କୁହାଯାଏ ପୁରୀରେ ଜୟୀରାଜଗୁରୁ ଉତ୍କଳମଣି ଗୋପବନ୍ଧୁ ଆଚାର୍ଯ୍ୟ ହରିହର ନୀଳକଣ୍ଠ ଦାଶଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀ ଜନ୍ମଗ୍ରହଣ କରିଥିଲେ ଏବଂ ଏମାନେ ସମସ୍ତେ ସଂସ୍କୃତରେ ବିଦ୍ୱାନ ଥିଲେ

ଏହି ଅବସରରେ ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ସମ୍ମାନରେ ଏକହଜାର ଟଙ୍କିଆ ଓ ଦଶଟଙ୍କିଆ ସ୍କାରକୀ ମୁଦ୍ରା ଉନ୍କୋଚନ କରିଛନ୍ତି ଉତ୍ସବପରେ ରାଷ୍ଟ୍ରପତି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି ପଞ୍ଜାବ ଆପ୍ ଏମ୍ଏଲ୍ଏ ଆମ୍ ଆଦ୍ମୀ ପାର୍ଟିର ହାଇକମାଣ୍ଡ ଆଜି ଏହାର ପଞ୍ଜାବ୍ ଶାଖାର ବିଧାୟକ ଓ ଦକୀୟ ନେତାମାନଙ୍କର ଏକ ବୈଠକ ନୂଆଦିଲ୍ଲୀରେ ଡକାଇଛନ୍ତି ଏହି ବିଧାୟକ ଓ ନେତାମାନେ ଏଥିରେ ଦଳର ଜାତୀୟ ଆବାହକ ଅରବିନ୍ଦ୍ କେଜରିୱାଲ୍ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଦଳର ରାଜ୍ୟ ଶାଖାର ଅଧିକାଂଶ ବିଧାୟକ ଦଳରେ ଏକ ବିଭାଜନ ଆଣି ଏକ ସ୍ୱତନ୍ତ୍ର ପ୍ରାଦେଶିକ ଦଳ ଗଠନ କରିବାପାଇଁ ନିଷ୍ପଭି ନେବା ପରେ ଶ୍ରୀ କେଜରିଓ୍ୱାଲ୍ ଏମାନଙ୍କୁ ଭେଟିବାପାଇଁ ଚାହୁଁଚ୍ଚନ୍ତି ଶ୍ରୀ କେଜରିଓ୍ଠାଲ୍ ଶିରୋମଣି ଅକାଳୀଦଳର ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ବିକ୍ରମ୍ ସିଂ ମଜିଠିଆଙ୍କୁ କ୍ଷମା ମାଗିବା ପରେ ଦଳର ରାଜ୍ୟ ଶାଖାରେ ଏହି ସଙ୍କଟ ଦେଖାଦେଇଛି

ବିଦେଶ ଗସ୍ତରୁ ଫେରିବା ପରେ ରାଷ୍ଟ୍ରପତି ମେିଥ୍ରୀପାଲ ଶିରିସେନା ଗତ ରାତିରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତିରେ ଦସ୍ତଖତ କରିଛନ୍ତି ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତାଙ୍କ ସରକାର ଏହି ନିଷ୍ପଭି ନେଇଛନ୍ତି ବୋଲି ଶ୍ରୀ ଶିରିସେନା କହିଛନ୍ତି

ହିଂସାର ତଦନ୍ତ ପାଇଁ ରାଷ୍ଟ୍ରପତି ଏକ କମିଟି ଗଠନ କରିଛନ୍ତି ରୁଷିଆ ପୋଲ୍ସ ନୂତନ ରାଷ୍ଟ୍ରପତି ନିର୍ବାଚନ ପାଇଁ ରୁଷିଆରେ ଆଜି ମତଦାନ ଚାଲିଛି ରୁଷିଆର ପୂର୍ବାଞ୍ଚଳରେ ଗତରାତିରୁ ଆରମ୍ଭ ହୋଇଥିବା ମତଦାନ ଆଜି ସକାଳେ ମସ୍କୋଠାରେ ଆରମ୍ଭ ହୋଇଛି ଆଜି ସଂଧ୍ୟା ସୁଦ୍ଧା ପ୍ରଥମ ଫଳାଫଳ ମିଳିବାର ସମ୍ଭାବନା ରହିଛି ଏହି ନିର୍ବାଚନ ଜିତିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଏହା ଚତୁର୍ଥ ପର୍ଯ୍ୟାୟ ହେବ

ସାନା ସମ୍ବାଦ ସରବରାହ ସଂସ୍ଥା କହିଛି ଯେ ଆତଙ୍କବାଦୀଙ୍କ ଅଧୀନରେ ଥିବା ଘୋଉଟା ଅଞ୍ଚଳରୁ ଗତ ରାତିରେ ଏହି ଲୋକଙ୍କୁ ବାହାର କରାଯାଇଥିଲା ହାମୌରିହା ଏବଂ ହରସ୍ତା ବାଟଦେଇ ଏତେ ପରିମାଣର ଲୋକଙ୍କୁ ଘୋଉଟା ଅଞ୍ଚଳରୁ ବାହାରକୁ ଅଶାଯାଇଥିଲା

ଫେଷ୍ଟିଭାଲ୍ସ୍ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ନୃତନ ବର୍ଷ ଉପଲକ୍ଷେ ଚୈତ୍ର ଶୁକ୍ଲାଦି ଉଗାଡି ଗୁଡ଼ି ପଡ଼ଭା ଚେତିଚାନ୍ ନବ୍ରେ ଏବଂ ସାଜିବୁ ଚେଇରୋବା ପର୍ବ ପାଳିତ ହେଉଛି ଆଜିଠାରୁ ମଧ୍ୟ ଚୈତ୍ର ନବରାତ୍ରି ଆରମ୍ଭ ହେଉଛି ଉତ୍ତରପ୍ରଦେଶର ପ୍ରସିଦ୍ଧ ମନ୍ଦିର ଓ ଶକ୍ତିପୀଠଗୁଡ଼ିକୁ ନବରାତ୍ରି ଉପଲକ୍ଷେ ଆକର୍ଷଣୀୟ ଭାବେ ସଜାଯାଇଛି ଆମ ସମ୍ଭାଦଦାତା ଜଣାଇଛି ଯେ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଛନ୍ତି ମହାରାଷ୍ଟ୍ରର ଦୟିଭାଲି ଗିରିଗାଓଁ ଦାଦର ଓ ଥାନେ ଅଞ୍ଚଳରେ ଗୁଡ଼ିପଡୁଆ ସ୍ୱତନ୍ତ୍ର ଢ଼ଙ୍ଗରେ ପାଳନ କରାଯାଉଛି ଜନସାଧାରଣ ପାରମ୍ପରିକ ନୃତ୍ୟ ମାଧ୍ୟମରେ ଏହାକୁ ପାଳନ କରୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ୍ ତାଙ୍କ ବାର୍ତ୍ତାରେ କହିଛନ୍ତି ବିଭିନ୍ନତା ମଧ୍ୟରେ ଦେଶର ଏକତା ରକ୍ଷା ଏହାଦ୍ୱାରା ବିଶେଷଭାବେ ପ୍ରତିଫଳିତ ହୋଇଥାଏ ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଚ୍ଚନ୍ତି ଏହିସବୁ ପର୍ବ ପାରମ୍ପରିକ ନୃତନ ବର୍ଷର ଅୟମାରୟକୁ ସୂଚିତ କରିଥିବାବେଳେ ଦେଶର ମହାନ୍ ପରମ୍ପରା ଏବଂ ସଂସ୍କୃତି ଏହାଦ୍ୱାରା ପ୍ରତିଫଳିତ ହୋଇଥାଏ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟ ସାରା ଦେଶରେ ନୃତନ ବର୍ଷ ପାଳନ କରୁଥିବା ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ଗତକାଲି ପୁଣେଠାରେ ରାଜ୍ୟ ଏଟିଏସ୍ ସେମାନଙ୍କୁ ଗିରଫ କରିଛି ଅଲ୍କାଏଦା ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଅନୁପ୍ରାଣୀତ ଏହି ମୁସଲିମ ଆତଙ୍କବାଦୀ ଗୋଷ୍ଠୀ ବାଂଲାଦେଶରେ ସକ୍ରୀୟ ରହିଛି

ଗୋଏଲ୍ ମହାକାଳ ରେଳବାଇ ମନ୍ତ୍ରୀ ପିୟୁଷ ଗୋଏଲ୍ ବାରାଣସୀ ଓ ଉଜୟିନୀ ମଧ୍ୟରେ ଏକ ନୂଆ ଟ୍ରେନ୍ସେବା ଘୋଷଣା କରିଛନ୍ତି ମହାକାଳ ଏକୁପ୍ରେସ୍ ନାମରେ ନାମିତ ଏହି ଟ୍ରେନ୍ଟି ଦେଶର ଦୁଇ ପ୍ରମୁଖ ଜ୍ୟୋତିର୍ଲିଙ୍ଗ ପୀଠକୁ ସଂଯୋଗ କରିବ

ଏହି ଦୁଇ ଜଣଙ୍କୁ ବ୍ୟାଙ୍କ୍ର କିଛି କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ ବୋଲି ସିବିଆଇ କହିଛି